ଜୁନ୍ ଶେଷ ସପ୍ତାହରେ ମାଟ୍ରିକ ସପ୍ପିମେକ୍କାରୀ ପରୀକ୍ଷା ଆସନ୍ତା ଗ୍ରର୍ତବାର ଲୋକସଭା ଓ ବିଧାନସଭା ନିର୍ବାଚନର ଭୋଟ୍ଗଣତି

ସେହିପରି ଏବର୍ଷ ଛାତ୍ରଙ୍କ ତୂଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି

ଏଥପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି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

ଏହାସହିତ ନିର୍ବାଚନ ସମୀକ୍ଷା ବିଶ୍ବେଷଣ ସମ୍ୟନ୍ଧୀୟ ସ୍ୱତନ୍ତ କାର୍ଯ୍ୟକ୍ରମ ମଧ୍ଧ ପ୍ରସାରଣ କରାଯିବ

ସାମୁଦ୍ରିକ ବାତ୍ୟା ଫୋନି ପୂର୍ବରୁ ନନନକାନନକୁ ଦୁଇଦିନ ପାଇଁ ବନ୍ଦ ରଖାଯାଇଥିଲା